ପିଏମ୍ ଗୋରଖପ୍ନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନନିଧି ଯୋଜନାର ଶ୍ରଭାରମ୍ଭ କରିବେ ଏହି କାର୍ଯ୍ୟକ୍ରମ ଅବସରରେ ପିଏମ୍ କିଷାନ ଯୋଜନା ଅଧୀନରେ ପୂର୍ବରୁ ମନୋନୀତ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ପ୍ରଥମ କିସ୍ତିରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଇ ହସ୍ତାନ୍ତର ମାଧ୍ୟମରେ ଜମା କରାଯିବ ଏହାଛଡ଼ା ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର କେତେକ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ସହିତ ମତବିନିମୟ କରିବା ସହିତ ଅନ୍ୟ କେତେକ କୃତି ଚାଷୀଙ୍କୁ ମାନପତ୍ର ପ୍ରଦାନ କରିବେ

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ

ଏଥିଲାଗି କେନ୍ଦ୍ର ସରକାର ଶତପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେବେ ଏହି ଯୋଜନାର ନିର୍ଦ୍ଦେଶାବଳୀ ଅନ୍ତଯାୟୀ ପ୍ରତି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଚାଷୀ ଚିହ୍ନଟ କରି ସେମାନଙ୍କ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ଏହାଛଡ଼ା ଆଜି ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନ୍ମଳକ ପ୍ରକ୍ସର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ଏଥିସହ ଶ୍ରୀ ମୋଦି ଏକ ଜନସମାବେଶରେ ମଧ୍ୟ ଉଦ୍ବୋଧନ ଦେବେ

ପାନୀୟଜଳ ଓ ପରିମଳ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ସଫାଇ କର୍ମଚାରୀ ସ୍ୱଚ୍ଚାଗ୍ରହୀ ପୋଲିସ କର୍ମଚାରୀ ଓ ନାବିକ ମାନଙ୍କୁ ସ୍ୱଚ୍ଚ କୁୟ ସ୍ୱଚ୍ଚ ଆଭାର ପୁରସ୍କାର ପ୍ରଦାନ କରିବେ ସ୍ୱଚ୍ଛ କ୍ୟୁରେ ଯେଉଁମାନଙ୍କର ମୁଖ୍ୟ ଭୂମିକା ରହିଛି ସେମାନଙ୍କ ସମ୍ମାନାର୍ଥେ ଏହି ପୁରସ୍କାର ପ୍ରଦାନ କରାଯିବ ଏହି ଅବସରରେ ସ୍ୱଚ୍ଛସେବା ସମ୍ମାନ ସୁବିଧା ଓ ସହାୟତା ମଧ୍ୟ ଘୋଷଣା କରାଯିବ ପ୍ରଧାନମନ୍ତ୍ରୀ ଏକ ସଭାରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଗଙ୍ଗା ଯମୁନା ଓ ସରସ୍ୱତୀର ପବିତ୍ର ତ୍ରିବେଣୀ ସଂଗମଠାରେ ବୁଡ ପକାଇବେ ସେ ପ୍ରୟାଗରାଜଠାରେ ସଫାଇ କର୍ମଚାରୀମାନଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିବେ

ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କରେ ଏହା ପ୍ରସାରିତ ହେବ ତାଛଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଦୂରଦର୍ଶନ ନ୍ୟକ ୟୂଟ୍ୟବ୍ ଚ୍ୟାନେଲଗୁଡିକରୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ

ହିନ୍ଦି ପ୍ରସାରଣ ପରେ ପରେ ଆକାଶବାଣୀ ଆଞ୍ଚଳିକ ଭାଷାରେ କାର୍ଯ୍ୟକ୍ରମର ପ୍ରସାରଣ କରିବ

ପର୍ଯ୍ୟଟନର ବିକାଶ ନିରାପଦ ଯାତ୍ରା ଯାତ୍ରା ଅବଧି ହ୍ରାସ ରାଜପଥର ସୌନ୍ଦର୍ଯ୍ୟ କରଣ ପରିବ୍ୟାପ୍ତ ଆର୍ଥିକ କାର୍ଯ୍ୟକଳାପ ମାଧ୍ୟମରେ ରୋଜଗାର ପ୍ରଦାନ ଏବଂ ସବୁଦିନିଆ ସଡ଼କ ଆଦି ଏହି ପ୍ରକଳ୍ପର ଅନ୍ତର୍ଭୁକ୍ତ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କେନ୍ଦ୍ରମନ୍ତ୍ରୀ କେପି ନଡ଼ୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସାନ୍ତା କୁମାର ପ୍ରମୁଖ ସେଠାରେ ଉପସ୍ଥିତ ରହିବେ

ଗୋରଖପୁରଠାରେ ବିଜେପି କିଷାନ ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଦକୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଶାହା କହିଛନ୍ତି ବହୁ ବର୍ଷ ଧରି ପଡ଼ିରହିଥିବା କଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ସମ୍ପୂର୍ଣ୍ଣ କରାଯାଇଛି ପୂର୍ବରୁ କେନ୍ଦ୍ରରେ କ୍ଷମତାରେ ଥିବା ସରକାରଗୁଡ଼ିକ ଚାଷୀଙ୍କୁ କେବଳ ଭୋଟ୍ ବ୍ୟାଙ୍କ୍ ଭାବେ ବ୍ୟବହାର କରୁଥିଲେ ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି

ଏକ ଶକ୍ତିଶାଳୀ ବିସ୍କୋରଣରେ ଗୋଟିଏ କାରପେଟ୍ କାରଖାନାର କୋଠା ଭୁଷୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ବିସ୍ଫୋରଣ କାରଣ ସମ୍ପର୍କରେ ଏ ପର୍ଯ୍ୟନ୍ତ ସଠିକ୍ ତଥ୍ୟ ମିଳିନଥିଲେ ମଧ୍ୟ ସେହି କାରଖାନାରେ ବେଆଇନ୍ ଭାବେ ବହୁ ପରିମାଣର ବାଣ ମହକୁଦ୍ ଥିଲା ବୋଲି ଭଦୋହି ଏସ୍ପି ଆକାଶବାଣୀକୁ କହିଛନ୍ତି ଏହି ଘଟଣାର ତଦନ୍ତ ପାଇଁ ବୋମା ନିଷ୍ଟ୍ରିୟକାରୀ ସ୍କ୍ୱାର୍ଡ୍ ଏବଂ ଫରେନ୍ସିକ୍ ଟିମ୍କୁ ସେଠାକୁ ପଠାଯାଇଛି

ପାକିସ୍ତାନ ଭିତ୍ତିକ ସନ୍ତାସବାଦ ଗୋଷ୍ଠୀ ଜୈସ୍ ଇ ମହମ୍ମଦ ଓ ଏହାର ନେତା ମସୁଦ୍ ଆଜାର୍ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଛନ୍ତି ପାକିସ୍ତାନ ସନ୍ତାସବାଦୀଙ୍କୁ ଦେଶରେ ନିରାପଦ ଆଶ୍ରୟସ୍ଥଳ ଯୋଗାଣ ବନ୍ଦ କରିବା ଲାଗି ବିକ୍ଷୋଭକାରୀମାନେ ଦାବି କରିଛନ୍ତି

ରାଜ୍ୟରେ ବସବାସ କରୁଥିବା ଅରୁଣାଚଳ ରାଜ୍ୟ ବାହାରର ଲୋକମାନଙ୍କୁ ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ୍ ପ୍ରଦାନ କରିବା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା

ଭାରତ ସରକାରଙ୍କୁ ସମର୍ଥନ ଜଣାଇ ନେପାଳର ପାର୍ସା ମହୋତ୍ତାରି ରୁପାମ୍ଦେହି ସମେତ ଆଖପାଖ ଜିଲ୍ଲାର ଶହ ଶହ ଲୋକ ମହମବତୀ ଶୋଭାଯାତ୍ରାରେ ବାହାରିଥିଲେ ନେପାଳରେ ଥିବା ଭାରତୀୟ ଦୂତାବାସର କର୍ମଚାରୀ ଓ ଅଧିକାରୀମାନେ ସେମାନଙ୍କର ଗୋଟିଏ ଦିନର ବେତନ 'ଭାରତ୍ କେ ବୀର୍' ପାଣ୍ଠିକୁ ପ୍ରଦାନ କରିଛନ୍ତି ପୁଲୱାମାର ବର୍ବୋରଚିତ ସନ୍ତାସବାଦୀ ଆକ୍ରମଣରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସିଆର୍ପିଏଫ୍ ଯବାନମାନଙ୍କ ପରିବାରଗୁଡ଼ିକୁ ସହାୟତା ପ୍ରଦାନ ନିମନ୍ତେ ଏହି ପାଖି ଗଠନ କରାଯାଇଛି

ବହ୍ର ଦିନ ତଳର ଏକ ବେଆଇନ୍ ଅର୍ଥ କାରବାର ମାମଲାରେ ତାଙ୍କୁ ଗିରଫ୍ କରାଯାଇଥିଲା ଏହି ସମାନ ମାମଲାରେ ଅଭିଯୁକ୍ତ ହାୱାଲା କାରବାରରେ ଲିପ୍ତ ବ୍ୟବସାୟୀ ମହମ୍ମଦ ଅସଲମ୍ ଓ୍ୱାନିଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କାମିନ୍ ପ୍ରଦାନ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ମଧ୍ୟ କାମିନ୍ ପ୍ରଦାନ କରାଯିବା ଉଚିତ୍ ବୋଲି କୋର୍ଟରେ ଆବେଦନ କରାଯାଇଥିଲା

ଶ୍ରୀ କୋବିନ୍ଦ ଲକ୍ଷ୍ନୌଠାରେ ଆପୋଲୋ ମେଡିକ୍ୱ ଅତ୍ୟାଧୁନିକ ହସ୍କିଟାଲ୍ର ଉଦ୍ଘାଟନ କରିବେ ରାଷ୍ଟ୍ରପତି ସୋମବାର ଦିନ କାନପୁର ଡିଏଭି କଲେଜ୍ର ଶତବାର୍ଷିକୀ ସମାରୋହକୁ ମଧ୍ୟ ଉଦ୍ଘାଟନ କରିବେ କାନପୁରର ବିଏନ୍ଏସ୍ଡି ଆନ୍ତଃ ମହାବିଦ୍ୟାଳୟ ଏବଂ ଶିକ୍ଷା ନିକେତନର ବାର୍ଷିକ ଉହବ ତଥା ଅଧ୍ୟାପକ ସଂଘର ସମ୍ମିଳନୀରେ ଯୋଗ ଦେବେ

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସେଠାକୁ ସମ୍ମାନୀୟ ଅତିଥିଭାବେ ଆମନ୍ତିତ ହୋଇଛନ୍ତି ପୂର୍ଣ୍ଣାଙ୍ଗ ଅଧିବେଶନରେ ସେ ଉଦ୍ବୋଧନ ଦେବେ ମିଳିତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲୁ ବିନ୍ ଜୈଏଦ୍ ଅଲ୍ ନାହିଆଁଙ୍କ ଆମନ୍ତ୍ରଣ କ୍ରମେ ସେ ଏହିଦୁଇଦିନିଆ ବୈଠକରେ ଯୋଗଦେବେ ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଆମନ୍ତ୍ରଣ ଦୂଇଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଆଗକୁ ଆଗେଇ ନେବ

ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଜଣେ ମହାନ୍ କ୍ରୀଡ଼ାବିତ୍ଙ୍କର ଏହା ହେଉଛି ଐତିହାସିକ ବିଜୟ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବା ସହିତ ବିଭିନ୍ନ କ୍ରୀଡ଼ାରେ ସଫଳ ହେବା ପାଇଁ ଯୁବ କ୍ରୀଡ଼ାବିତ୍ଙ୍କ ପ୍ରେରଣା ଯୋଗାଇବ କିକେଟ୍ ଆଜି ବିଶାଖାପଟନମ୍ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟିକିଆ ଟି ଟୋଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ

କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମୟଙ୍କ ମାର୍କଶ୍ଚେଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି କେଏଲ୍ ରାହୁଲ ଏବଂ ଉମେଶ ଯାଦବଙ୍କୁ ଟିମ୍ରେ ସାମିଲ କରାଯାଇଛି ଦ୍ୱିତୀୟ ଟି ଟୋଙ୍କା ମ୍ୟାଚ୍ ବୁଧବାର ଦିନ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଖେଳାଯିବ